ସେମାନଙ୍କୁ ଜିଲା ରିଜର୍ଭ ପୋଲିସ କାର୍ଯ୍ୟାଳୟଠାରେ ସମ୍ଭର୍ଦ୍ଧନା ଦିଆଯାଇଛି

ଏହାଛଡା ରାକ୍ୟ ଐତିହ୍ୟ କ୍ୟାବିନେଟରେ ଏ ନେଇ ପ୍ରସ୍ତାବ ପାରିତ ହୋଇଛି ବୋଲି କେନ୍ଦ୍ ସଂସ୍କୃତି ମନ୍ତୀ ଶ୍ରୀ ପଟେଲଙ୍କ ଜଣାଇଛନ୍ତି

ସେ କରୋନାରେ ସଂକ୍ରମଶ ହୋଇ ଗତ କିଛିଦିନ ଧରି ଚିକିହାଧୀନ ଥଲେ

ଓଡିଶାରେ ଭୁଦାନ୍ ଆନ୍ଦୋଳନ ସହିତ ତାଙ୍କର ଯୋଗଦାନ ଗରିବ ଭୂମିହୀନ ଚାଷୀଙ୍କ ପ୍ରତି ତାଙ୍କର ଚିନ୍ତାକୁ ଦର୍ଶାଉଛି ମୁଖ୍ୟମନ୍ତୀ କହିବା ସହ ସ୍ୱର୍ଗତ ନନ୍ଦଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି

ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦାବି ନେଇ ସାତଭାୟା ବାସିନ୍ଦାଙ୍କ ପକ୍ଷରୁ କିଲ୍ଲାପାଳଙ୍କ ଦୃଷ୍କି ଆକର୍ଷଣ କରାଯାଇଛି

ସେହିପରି ବନ୍ୟାରେ ଗୃହପାଳିତ ପ୍ରାଶୀ ଏବଂ ମାଛ ଓ କୁକୁଡା ଚାଷ ମଧ କ୍ଷତିଗ୍ରସ୍ଠ ହୋଇଛି

ସେ ଭାରତର ସଂସ୍କୃତିକୁ ଅକ୍ଷୁର୍ଣ୍ ରଖିବା ଲାଗି ଆଜୀବନ ସଂଗ୍ରାମ ଜାରି ରଖିଥିଲେ ସେହିପରି କେନ୍ଦ୍ରମନ୍ତୀ ଧର୍ମେନ୍ଦ ପ୍ରଧାନ ଅନ୍ତ୍ୟୋଦୟ ଓ ଏକାତୂ ମାନବଦର୍ଶନର ଜନକ ତଥା ଜନସଂଘର ପ୍ରତିଷାତା ପଶ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଞଳି ଜଣାଇଛନ୍ତି